ପହଞାଇବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ ବୋଲି ସ୍ୱରାଷ୍ଟ୍ରମନ୍ତୀ ଅମିତ ଶାହା କହିଛନ୍ତି

କରୋନା ଦେଶରେ କରୋନା ଆକ୍ରାନ୍ଡଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖ୍ କେନ୍ଦ୍ର ସରକାର ଏହାକୁ ଏକ ଜାତୀୟ ବିପଭି ବୋଲି ଘୋଷଣା କରିଛନ୍ତି ଫଳରେ ଚଳିତ ଆର୍ଥିକ ବର୍ଷ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଖି ବାବଦରେ ମିଳିଥିବା ଅର୍ଥରୁ ରାଜ୍ୟ ସରକାରମାନେ ଏହି ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଅର୍ଥ ଖର୍ଚ କରିପାରିବେ

ସେହିପରି ଆକ୍ରାନ୍ତ ବ୍ୟକ୍ତିଙ୍କର ସମସ୍ତ ଚିକିସା ଖର୍ଚ ସରକାର ବହନ କରିବେ

ଏପରିକି ବାହାଘର ଏବଂ ଅନ୍ୟାନ୍ୟ ଶୋଭାଯାତ୍ରା ଉପରେ ମଧ୍ଧ କଟକଶା ଜାରି କରାଯାଇଛି

ସେହିଭଳି ମଲ୍ ଗୁଡ଼ିକରେ ମଧ୍ଧ ଅଧିକ ଲୋକଙ୍କ ପ୍ରବେଶ ଉପରେ ସତର୍କ ଦୃଷ୍ଟି ରଖାଯାଇଛି